ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଭଳି ଏକ ନିର୍ବାଚନୀ ସଂସ୍କାର ପ୍ରସ୍ତାବ ଉପରେ ଆଲୋଚନା କରି ମତଦାନ କରାଯିବା ଗୁରୁତ୍ୱପ୍ରର୍ଣ୍ଣ ବୋଲି ପ୍ରଧାନମନ୍ତୀ ନରେନ୍ଦ ମୋଦୀ କହିଛନ୍ତି

ଭାରତକୁ ଏକ ପାଞ ଟ୍ରିଲିୟନ୍ ଡଲାର୍ ଅର୍ଥନୀତିରେ ପରିଶତ କରିବା ନେଇ କାର୍ଯ୍ୟ କରିବାକୁ ଶ୍ରୀ ମୋଦୀ ସମ୍ଠଙ୍କୁ ଆହ୍ବାନ ଦେଇଛନ୍ତି

ତେବେ ଏ ନେଇ ବିରୋଧୀ ଦଳ ପକ୍ଷରୁ ଏ ପର୍ଯ୍ୟନ୍ତ କାହାରିକୁ ପ୍ରାର୍ଥୀ କରାଯିବା ନେଇ ଘୋଷଣା ହୋଇନାହି

ମନ୍ତୀ ଏବଂ ବିଭାଗୀୟ ଅଧିକାରୀ ଗୃହରେ ଉପସ୍ରିତ ରହିବା ଲାଗି ଦଳ ପକ୍ଷରୁ ଦାବି ଉପସ୍ରାପନ କରାଯାଇଥିଲା

ଏହା ସତ୍ତେ ମନ୍ତୀମାନେ ସେମାନଙ୍କ ବିଭାଗୀର ସଚିବ ଏବଂ ଅନ୍ୟ ଅଧିକାରୀଙ୍କୁ ଗୃହରେ ଉପସ୍ଥିତ ରହିବା ଲାଗି ନିର୍ଦ୍ଦେଶ ଦେବାକୁ ବାଚସ୍ତି ତାଙ୍ ରୁଲିଂରେ କହିଥିଲେ

ତାଙ୍କ ଅଧ୍ଧକ୍ଷତାରେ ଏହି କମିଟିରେ ସାତ ଜଣ ସଦସ୍ୟ ରହିଛନ୍ତି

ଭିଡ଼ିଓ ଭାଇରାଲ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡ଼ିଓକୁ ଭିଡ଼ି କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିହାଳୟରେ କାର୍ଯ୍ୟରତ ଚାରି ଜଣ ନର୍ସକୁ କିଲ୍ଲା ମୁଖ୍ୟ ଚିକିହା ଅଧିକାରୀ କାରଶ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି

ସିଡିଏମ୍ଓ କହିଛନ୍ତି ଯେ ଡ୍ୟୁଟିରେ ଥିବା ଷ୍ଟାପ୍ ନର୍ସଙ୍ଙର ଏଭଳି କାର୍ଯ୍ୟ ଦାୟିତ୍ୱହୀନ ତେଶୁ ପ୍ରାଥମିକ କାର୍ଯ୍ୟାନୁଷ୍ଷାନ ସ୍ୱରୂପ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ କାରି କରାଯାଇଛି ନୋଟିସ୍ର ଉତର ମିଳିବା ପରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷାନ ଗ୍ରହଣ କରାଯିବ

ଏଥିଲାଗି ଟାଉନ୍ଥାନାରେ ନିୟନ୍ତଣ କକ୍ଷ ଖୋଲାଯିବ ସେଠାରେ ସବୁ ବିଭାଗର ଜଣେ ଲେଖାଏଁ ଅଧିକାରୀ ଉପସ୍ତିତ ରହିବେ ପୁରୀ ସହରକୁ ସିସିଟିଭି ନକରରେ ରଖାଯିବ ଏବଂ ବଡ଼ ଦାଣ୍ଡର ଦୁଇ ପାର୍ଶ୍ୱର କେତେକ କୋଠାରେ ଗୁଇନ୍ଦା କ୍ୟାମେରା ମଧ୍ଧ ଲଗାଯିବ